ସେ ସାମାଜିକ ଗଣମାଧ୍ଧମରେ କୋରାପୁଟ ଜିଲ୍ଲାରେ ଜଣେ କରୋନା ରୋଗୀ ଚିହୁଟ ହୋଇଥିବା ନେଇ ମିଥ୍ୟା ପ୍ରଚାର କରିଥିଲେ

ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ ବୋଲି ବାଚସ୍ୱତି କହିଚ୍ଚନ୍ତି